ଆଇଏସ୍ଆଇଏସ୍ ସନ୍ତାସବାଦୀ ଗୋଷ୍ଠୀର ଏକ ନୂଆ ଶାଖା ଭାରତରେ ସକ୍ରିୟ ଥିବା ଘଟଶାକୁ ନେଇ କାତୀୟ ତଦନ୍ତକାରୀ ସଂସ୍କା ଉଉରପ୍ରଦେଶ ଓ ପଞ୍ଜାବର ଅନେକ ସ୍ଥାନରେ ଚଢ଼ଉ କରିଛି

କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ ଅମିତ ଖାରେ କହିଛନ୍ତି ସରକାର ଏକ ଜାତୀୟ ପ୍ରସାରଣ ନୀତି ପ୍ରସ୍ତୁତ କରୁଛନ୍ତି ଏବଂ ଆସନ୍ତାକାଲି ମେଲବୋର୍ଷ କ୍ରିକେଟ୍ ପଡ଼ିଆରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତ୍ତ୍ତୀୟ ତଥା ଚଡ଼ାନ୍ତ ଦିନିକିଆ ମ୍ୟାଚ୍ ଖେଳାଯିବ ପିଏମ୍ ଗୁଜରାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଶହେ ଦିନ ଭିତରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ୍ ଭାରତ ଯୋଜନା ଅଧୀନରେ ସାତ ଲକ୍ଷ ଗରିବ ଲୋକଙ୍କୁ ଚିକିତ୍ସା କରାଯାଇଛି

ଅହଜ୍ଞଦାବାଦ୍ର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନକୁ ଉଦ୍ଘାଟନ କଲାବେଳେ ଶ୍ରୀ ମୋଦି ଏହା କହିଛନ୍ତି ସେ କହିଛନ୍ତି ଜନଔଷଧୀ କେନ୍ଦ୍ରଗୁଡ଼ିକ ନିୟମିତ ଔଷଧ ଖାଉଥିବା ବ୍ୟକ୍ତିମାନଙ୍କର ଖର୍ଚ୍ଚ କମ୍ କରିଛି ପ୍ରତ୍ୟେକ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା ଲାଗି ସରକାର ଉଦ୍ୟମ କରୁଥିବା ଶ୍ରୀ ମୋଦି ଜଣାଇଛନ୍ତି

ଶ୍ରୀ ମୋଦି ଗାନ୍ଧିନଗର ସ୍ଥିତ ମହାତ୍କା ମନ୍ଦିର ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ରରେ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ବାଣିଜ୍ୟ ପ୍ରଦର୍ଶନୀକୁ ମଧ୍ୟ ଉଦ୍ଘାଟନ କରିଛନ୍ତି ଏହି ବାଣିଜ୍ୟ ପ୍ରଦର୍ଶନୀ ନବମ ଭାଇବ୍ରାଷ୍ଟ୍ ଗୁଜରାଟ ଗ୍ଲୋବାଲ୍ ସମିଟ୍ର ଅଂଶବିଶେଷ ଏବଂ ନବମ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ସମିଟ୍କୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ବାଶିଜ୍ୟ ଶୋ କୁ ଉଦ୍ଘାଟନ କରିସାରିଲା ପରେ ଶ୍ରୀ ମୋଦି ଅଞ୍ଚ କେତେକ ପାଭ୍ଲିୟନ୍ରେ ପ୍ରଦର୍ଶୀତ ଉତ୍ପାଦଗୁଡ଼ିକୁ ବୁଲି ଦେଖିଥିଲେ

ବାଣିଜ୍ୟ ପ୍ରଦର୍ଶନୀ ର ଅଂଶବିଶେଷ ଭାବେ ପ୍ରଥମ ଥର ପାଇଁ କ୍ରେତା ବିକ୍ରେତା ଏବଂ ବିକ୍ରେତା କ୍ରେତା ବୈଠକ ସରକାରଙ୍କ ପକ୍ଷର୍ ଆୟୋଜନ କରାଯାଇଛି ଯେଉଁଠି ଉତ୍ପାଦନକାରୀମାନେ ବିଶେଷ କରି ଏମ୍ଏସ୍ଏମ୍ଇ କ୍ଷେତ୍ରର ଉତ୍ପାଦଗୁଡ଼ିକୁ ପ୍ରଦର୍ଶନ କରାଯିବ ପାଖାପାଖି ଦେତ୍ ହଜାର ବିଦେଶୀ ଓ ଦେଶୀୟ କ୍ରେତା ଏହି ବାଣିଜ୍ୟ ପ୍ରଦର୍ଶନୀ ପରିଦର୍ଶନ କରିବାର ଆଶା ରଖାଯାଇଛି ଶ୍ରୀ ମୋଦିଙ୍କ ତିନିଦିନିଆ ଗୁଜରାଟ ଗସ୍ତ ଆଜିଠାର୍ତ ଆରମ୍ଭ ହୋଇଛି ପିଏମ୍ ମୁମ୍ବାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଦିନ ମୁମ୍ୟାଇରେ ଭାରତୀୟ ଚଳଚିତ୍ର କାତୀୟ ସଂଗ୍ରହାଳୟକୁ ଉଦ୍ଘାଟନ କରିବେ

ଏନ୍ଆଇଏ ଆଇଏସ୍ଆଇଏସ୍ ଆଇଏସ୍ଆଇଏସ୍ ସନ୍ତାସବାଦୀ ଗୋଷ୍ଠୀର ଏକ ନୂଆ ଶାଖା ଭାରତରେ ସକ୍ରିୟ ଥିବା ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ପଣ୍ଟିମ ଉତ୍ତର ପ୍ରଦେଶର ଆମରୋହା ହାପୁଡ ବୂଲନ୍ଦ ସହର ଓ ଲ୍ରଧିଆନାରେ ଚଢ଼ଉ କରିଛି

ଗତମାସରେ ଏନ୍ଆଇଏ ପକ୍ଷରୁ ଦିଲ୍ଲୀ ଅମରୋହା ଲକ୍ଷ୍ନୌ ମିରଟ ହାପୁଡ ଓ ଅନ୍ୟକେତେକ ସ୍ଥାନରେ ଚଢ଼ଉ କରାଯାଇଥିଲା ଇସଲାମିକ ଷ୍ଟେଟ୍ ସନ୍ତାସବାଦୀ ଗୋଷୀର ଏହି ଶାଖା ହରକତ ଉଲ ହର୍ବ ଇ ଇସ୍ଲାମ ନାମରେ ଭାରତରେ କାର୍ଯ୍ୟ ଚଳାଉଥିବା କଣାପଡିବା ପରେ ଏନ୍ଆଇଏ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି

ଏହି ଗୋଷୀ ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରରେ ରାଜନେତା ନିରାପତ୍ତା ପ୍ରତିଷ୍ଠାନ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳ ଗୁଡ଼ିକରେ ସନ୍ତାସବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି

ଇତିମଧ୍ୟରେ ନିରାପତ୍ତା ବାହିନୀ ଯବାନମାନେ କୁଲଗାମ୍ କିଲ୍ଲାରୁ ଜଣେ ସ୍ଥାନୀୟ ଲସ୍କରେ ତୟବା ସନ୍ତାସବାଦୀକୁ ଗିରଫ୍ କରିଛନ୍ତି ନିରାପତ୍ତା ସୂତ୍ରରେ କୁହାଯାଇଛି ସେହି ସନ୍ତାସବାଦୀକୁ କୁଲଗାମର ଚହଲାନ ଗ୍ରାମରୁ ଗିରଫ୍ କରାଯାଇଛି

ପ୍ରତିରକ୍ଷା ସୂତ୍ରରୁ କୁହାଯାଇଛି ପାକିସ୍ତାନ ସେନାବାହିନୀ ଦ୍ୱାରା ଗୁଲପୁର ସେକ୍ଟରର ହବେଲି ତହସିଲରେ ଆବାସିକ ଅଞ୍ଚଳ ଓ ଆଗୁଆ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆଖିବୁଜା ଗୁଳି ଚାଳନା କରାଯାଇଥିଲା

ପହରା ଦେଉଥିବା ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରିଥିଲେ ଓ ଗୁଳିବିନିମୟ ଅଧଘକ୍ଷା ଧରି ଚାଲିଥିଲା

ବ୍ରଡ୍କାଷ୍ଟିଂ କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ ଅମିତ ଖାରେ କହିଛନ୍ତି ପ୍ରସାରଣ କ୍ଷେତ୍ରରେ ଯଥେଷ୍ଟ ଅଭିବୃଦ୍ଧି ହୋଇଛି ନୂଆଦିଲ୍ଲୀରେ ବ୍ରଡ୍କାଷ୍ଟିଂ ଇଞ୍ଜିନିୟରିଂ ଦ୍ୱାରା ଆୟୋଜିତ ଆନ୍ତର୍କାତିକ ବେତାର ଓ ଉପଗ୍ରହ ପ୍ରସାରଣ ସମ୍ମିଳନୀ ଓ ପ୍ରଦର୍ଶନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଖାରେ ଏହା କହିଛନ୍ତି ସେ କହିଛନ୍ତି ମନ୍ତ୍ରଣାଳୟ ଏକ ଜାତୀୟ ପ୍ରସାରଣ ନୀତି ପ୍ରସ୍ତୁତ କରୁଛି ପ୍ରସାରଣ କ୍ଷେତ୍ର ଏକ ଅଭିବୃଦ୍ଧି କ୍ଷେତ୍ର ହୋଇଥିବାରୁ ବୈଷୟିକଜ୍ଞାନ କ୍ଷେତ୍ରରେ ଆଧୁନିକରଣ କରାଯାଇ ଏ କ୍ଷେତ୍ରରେ ନୂଆ ନୂଆ ସୁଯୋଗ ସୃଷ୍ଟି କରାଯାଇ ପାରିବ ଏବଂ ନୂଆ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରାଯାଇ ପାରିବ ବୋଲି ଶ୍ରୀ ଖାରେ ମତ ଦେଇଛନ୍ତି ଅତ୍ୟାଧୁନିକ କାରିଗରି ବିଦ୍ୟା ଓ ନୂଆ ବିପ୍ଳବ ଯୋଗୁଁ ଦେଶର ଶହେ କୋଟିରୁ ଊର୍ଦ୍ଧ୍ୱ ଲୋକ ରେଡିଓ ଉପଲହ୍ଧତା ହାସଲ କରିପାରିଛନ୍ତି ଯାହାଦ୍ୱାରା କାତୀୟ ସ୍ତରୀୟ ଚ୍ୟାନେଲ୍ଗୁଡ଼ିକର ଚାହିଦା ବହ୍ ମାତାରେ ବୃଦ୍ଧି ପାଇଛି

ଏନ୍ଜିଟି ଅଧ୍ୟକ୍ଷ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖଣ୍ଡପୀଠ ନିର୍ଦ୍ଦେଶନାମା ପାଳନ କରିବାରେ ଭଲକ୍ସ୍ୱାଗନ କମ୍ପାନୀର ଅବହେଳା ପ୍ରତି କଠୋରତା ପ୍ରକାଶ କରି ଆସନ୍ତାକାଲି ସନ୍ଧ୍ୟା ପାଞ୍ଚଟା ସୁଦ୍ଧା ଏହି ଅର୍ଥ କମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟରେ ଏହି ମାମଲାର ବିଚାର ଚାଲିଥିବାରୁ ସବୁଜ ପ୍ରାଧିକରଣ ପକ୍ଷରୁ ଏହି ମାମଲାର ଶୁଣାଣିକୁ ଘୁଆଇ ଦିଆଯାଇଛି

ସେ କହିଛନ୍ତି କୁମ୍ଭମେଳା ଏକ କାର୍ଯ୍ୟକ୍ରମ ନୁହେଁ ଏହା ବିଶ୍ୱାସ ଓ ଆସ୍ଥା ଉପରେ ପର୍ଯ୍ୟବେଶିତ ଉତ୍ତରପ୍ରଦେଶର କ୍ୟୁ ପ୍ରୟାଗରାଜଠାରେ ପରମାର୍ଥ ନିକେତନ ଦ୍ୱାରା ଆୟୋଜିତ ଗାନ୍ଧିବାଦ ପୁର୍ନଉହ୍ଜାନ ଶୀର୍ଷ ବୈଠକରେ ଉଦ୍ବୋଧନ ଦେଲା ବେଳେ ଶ୍ରୀ କୋବିନ୍ଦ ଏହା କହିଛନ୍ତି ଦେଶର ପ୍ରଥମ ମହିଳା ଶ୍ରୀମତୀ କବିତା କୋବିନ୍ଦ ନାଉରିଆ ସମ୍ପ୍ରଦାୟର ମହିଳାମାନଙ୍କୁ ଶାଢ଼ି ବର୍ଷନ କରିଛନ୍ତି ସଂଗମରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନାଉରିଆ ସମ୍ପ୍ରଦାୟ ରକ୍ଷା କରୁଥିବାରୁ ଶ୍ରୀମତୀ କୋବିନ୍ଦ କୃତଜ୍ଞତା ସ୍ୱରୂପ ଏହି ଶାଢ଼ି ବର୍ଷନ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି କ୍ୟୁ ମହାତ୍ଗା ଗାନ୍ଧିଙ୍କ ସ୍ୱଚ୍ଚତାବାର୍ତ୍ତାକୁ ବହନ କରୁଛି

ଏହାଦ୍ୱାରା ମହାତ୍କା ଗାନ୍ଧିଙ୍କ ପ୍ରତି ଏହାଠାରୁ ବଡ଼ ଶ୍ରଦ୍ଧାଞ୍ଜଳୀ ହେବ ନାହିଁ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି ଗାନ୍ଧିଜୀଙ୍କର ସ୍ୱପ୍ନ ସାକାର କରିବାକୁ ଯାଇ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନର ଅଂଶବିଶେଷ ଭାବେ ଏହି ଶୌଚାଳୟ ନିର୍ମାଣ କରାଯାଇଛି ଖେଲୋ ଇଣ୍ଡିଆ ପ୍ରଣେଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ମହାରାଷ୍ଟ୍ର ପଦକ ତାଲିକାରେ ଶୀର୍ଷରେ ରହିଛି

ଏହି ସଂଗଠିତ ଆକ୍ରମଣ ପାଇଁ ସାହାଯ୍ୟ ସମର୍ଥନ ଯୋଗାଇଥିବା ବ୍ୟକ୍ତିମାନଙ୍କୁ ଏବେ ଖୋକା ଚାଲିଛି ଅଲକୟଦା ସନ୍ତାସବାଦୀ ଗୋଷୀ ସହ ସଂପର୍କରେ ଥିବା ସୋମାଲିଆର ଅଲ୍ ସହବାବ୍ ଏହି ଆକ୍ରମଣ କରିଥିବା ଦାବି କରିଛି

ମୃତ ବ୍ୟକ୍ତିମାନଙ୍କ ପରିବାର ଜନସାଧାରଣ ଓ ସରକାରଙ୍କ ନିକଟକୁ ଶୋକାବର୍ତ୍ତା ପଠାଇ ଭାରତ ଆହତ ଲୋକମାନଙ୍କର ଆଶୁ ଆରୋଗ୍ୟ କାମନା କରିଛି କ୍ରିକେଟ୍ ଆସନ୍ତାକାଲି ମେଲ୍ବୋର୍ଷ କ୍ରିକେଟ୍ ପଡ଼ିଆରେ ଭାରତ ଓ ଅଷ୍ଟ୍ରେଲିଆ ତ୍ତୀୟ ତଥା ଚଡ଼ାନ୍ତ ଦିନିକିଆ ମ୍ୟାଚ୍ ଖେଳିବେ

ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ଅଛନ୍ତି

ବ୍ୟାଡ୍ମିଣ୍ଟନ୍ କୁଲାଲ୍ମପୁରଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର ସାଇନା ନେହେୱାଲ୍ ଓ କିଦାୟୀ ଶ୍ରୀକାନ୍ତ କ୍ୱାର୍ଟର ଫାଇନାଲ୍କୁ ଉଠିଛନ୍ତି